ଦୂରଦର୍ଶନର ସବୁ ଚ୍ୟାନେଲ୍ରେ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରଣ କରାଯିବ ପ୍ରଥମେ ଏହା ହିନ୍ଦୀ ଓ ପରେ ଇଂରାଜୀରେ ପ୍ରସାରିତ ହେବ ରାତି ସାଢ଼େ ନଅଟାରୁ ଆଞ୍ଚଳିକ ଭାଷାରେ ଆକାଶବାଣୀର ଆଞ୍ଚଳିକ କେନ୍ଦ୍ରଗୁଡ଼ିକରୁ ପ୍ରସାରଣ କରାଯିବ ଆଇ ଆଣ୍ଡ ବି ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଉଦ୍ବୋଧନକୁ ଭିନୁକ୍ଷମମାନଙ୍କ ପାଇଁ ଉପଲହ୍ଧ କରାଇବା ସକାଶେ ସ୍ବଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଷ୍କଭି ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ ଓ ସାଧାରଣତନ୍ତ୍ର ପ୍ୟାରେଡ୍ ଉତ୍ସବର ଧାରା ବିବରଣୀ ସହ ଫଳପ୍ରଦ ଭାବେ ସେମାନଙ୍କୁ ଯୋଡ଼ିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି

ଇଣ୍ଡିଆ ମାଳଦ୍ୱୀପ ଭାରତ ଓ ମାଳଦ୍ୱୀପ ସାମୁଦ୍ରିକ ନିରାପତ୍ତା ସନ୍ତ୍ରାସବାଦ ଦମନ ଓ ଚିକିତ୍ସା ସହଯୋଗ ଉପରେ ପାରମ୍ପରିକ ଘନିଷ୍ଠ ଭାଗିଦାରିତା ଜାରି ରଖିବାକୁ ରାଜି ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନୀର୍ମଳା ସୀତାରମଣ ଓ ମାଳଦ୍ୱୀପ ପ୍ରତିପକ୍ଷ ମାରିଆ ଅହନ୍ମଦ ଦିଦିଙ୍କ ମଧ୍ୟରେ ନ୍ତଆଦିଲ୍ଲୀ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ଲାଗି ଉଭୟ ପକ୍ଷ ମଧ୍ୟରେ ଫଳପ୍ରଦ କଥାବାର୍ତ୍ତା ହୋଇଛି ମାଳଦ୍ୱୀପର କ୍ରାତୀୟ ପ୍ରତିରକ୍ଷା ବାହିନୀ ପାଇଁ ଆବଶ୍ୟକୀୟ ତାଲିମ୍ ଓ ଶକ୍ତି ବୃଦ୍ଧି ଦିଗରେ ଭାରତ ତାର ପ୍ରତିଶ୍ରତିବଦ୍ଧତା ବଜାୟ ରଖିବ ବୋଲି ଶ୍ରୀମତୀ ସୀତାରମଣ ଦୋହରାଇଛନ୍ତି

ଗୁରୁଗ୍ରାମ୍ ସ୍ଥିତ ଭାରତୀୟ ସାମୁଦ୍ରିକ ବିଶ୍ଳେଷଣ କେନ୍ଦ ସିମଲା ସ୍ଥିତ ପଦାତିକ ବାହିନୀର ପ୍ରଶିକ୍ଷଣ କମାଣ୍ଡ ଆଦି ବିଭିନ୍ନ ପ୍ରତିରକ୍ଷା ପ୍ରତିଷ୍ଠାନକୁ ସେ ପରିଦର୍ଶନ କରିବେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ସାଧାରଣତନ୍ତ୍ର ଶିବିରରେ ଯୋଗ ଦେବା ପାଇଁ ମାଳଦ୍ୱୀପରୁ ଆସିଥିବା କ୍ୟାଡେଟ୍ମାନଙ୍କ ସମେତ କ୍ଜାତୀୟ ସମରଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ମାନଙ୍କ ସହ ସେ କଥାବାର୍ତ୍ତା କରିବେ ଦ୍ୱିତୀୟ ଭାରତ ମାଳଦ୍ୱୀପ ପ୍ରତିରକ୍ଷା ସହଯୋଗ କଥାବାର୍ତ୍ତା ମଧ୍ୟ ଅନ୍ତଷ୍ଠିତ ହୋଇଥିବା ସରକାରୀ ବିଞ୍ଜପ୍ତିରେ ପ୍ରକାଶ ପାଇଛି ୟୁପି ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଆଇନ୍ ଅଧୀନରେ ସର୍ବାଧିକ ଦଣ୍ଡ ମଧ୍ୟରୁ ଅଧା ଦଣ୍ଡ ଭୋଗ ସାରିଥିବା ବିଚାରାଧୀନ କଏଦୀମାନଙ୍କୁ ମୁକ୍ତ କରିବା ପାଇଁ କେନ୍ଦ୍ ସରକାର ଉପଦେଷ୍ଟା ଜାରି କରିଛନ୍ତି ସେ କହିଛନ୍ତି କେତେକ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଲେଣି

ଲକ୍ଷ୍ରୌରେ କେନ୍ଦୀୟ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇବା ଉହବରେ ଉଦ୍ବୋଧନ ଦେଲାବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହା କହିଛନ୍ତି

ସାଧାରଣ ସେବାକେନ୍ଦ୍ର ମାଧ୍ୟମରେ ଦିଆଯାଉଥିବା ଇ ଅଦାଲତ୍ ସମ୍ପର୍କୀତ ସେବା ପ୍ରଦାନ ପାଇଁ ଗ୍ରାହକମାନଙ୍କୁ କୌଣସି ଫି' ଦେବାକୁ ପଡ଼ିବ ନାହିଁ ବୋଲି ନିଷ୍ପଭି ନିଆଯାଇଛି

ଏସ୍ଏମ୍ଏସ୍ ଇ ମେଲ୍ ମୋବାଇଲ୍ ଆପ୍ ଏବଂ ଅନ୍ୟାନ୍ୟ ମଞ୍ଚ ମାଧ୍ୟମରେ ଓକିଲ ବାଦି ଓ ପ୍ରତିବାଦି ପକ୍ଷର ବ୍ୟକ୍ତିମାନଙ୍କୁ ଇ ଅଦାଲତ ସେବା ଏବେ ପ୍ରଦାନ କରାଯାଉଛି ସାଉଥ୍ ଆଫ୍ରିକା ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମଫୋସା ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିବେ ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ହେବେ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମଣ୍ଡେଲା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପରେ ଶ୍ରୀ ରାମଫୋସା ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଦ୍ଧିତୀୟ ରାଷ୍ଟ୍ରପତି ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଅର୍ଥନୈତିକ ସମ୍ପର୍କ ସଚିବ ଟିଏସ୍ ତୀରୁମୂର୍ତ୍ତି ସାମ୍ବାଦିକମାନଙ୍କୁ କହିଛନ୍ତି ଶ୍ରୀ ରାମଫୋସାଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗ ଉପରେ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ହେବ

କଲାମ୍ ସାଟ୍ ଉପଗ୍ରହ ପୂର୍ବତନ ରାଷ୍ଟ୍ରପତି ଏପିକେ ଅବଦୁଲ୍ଲ କଲାମ୍ଙ୍କ ନାମାନୁସାରେ ନାମିତ କରାଯାଇଛି

ମାଇକ୍ରୋସାଟ୍ ଆର୍ ପ୍ରତିରକ୍ଷା ଗବେଷଣା ପାଇଁ ସ୍ୱଷ୍ଟ ଚିତ୍ର ଉତ୍ତୋଳନ କରିବାର କ୍ଷମତା ବହନ କରିବ

ଗଣତନ୍ତ୍ର ଦିବସ ଅବସରରେ ଏହା ଦେଶ ପାଇଁ ଏକ ବଡ ଉପହାର ବୋଲି ସେ ଉଲ୍ଲେଖ କରିଛନ୍ତି ଯୁବ ପତ୍ରିଭାବାନ ଛାତ୍ରମାନଙ୍କୁ ଗବେଷଣା କ୍ଷେତ୍ରରେ ଇସ୍ରୋ ନିୟୋଜିତ କରୁ ବୋଲି ସେ କହିଛନ୍ତି

ମୃତ ନକ୍କଲଠାରୁ ଏକ ବନ୍ଧୁକ କିଛି ଜୀବନ୍ତ ଗୁଳି ଏବଂ ଆପଭିଜନକ ପୋଷ୍ଟର ଜବତ ହୋଇଛି ନୱାଡ଼ା ଜିଲ୍ଲାର ରାଜେଟଲୀ ଥାନା ଅଞ୍ଚଳରେ ଥିବା ରତନପୁର ଜଙ୍ଗଲ ଅଞ୍ଚଳରେ କୁଣ୍ଟିଂ ଅପରେସନ୍ ସମୟରେ ଏହା ଘଟିଛି ଅନ୍ୟ ନସ୍କଲମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ତଲାସୀ ଅଭିଯାନକୁ ତୀବ୍ର କରାଯାଇଛି

ଭାରତୀୟ ଶ୍ରେଷ୍ଠ ସିନେମାଗୁଡ଼ିକର ପ୍ରଚାର ଏବଂ ପ୍ରସାର ପାଇଁ ମନ୍ତ୍ରଣାଳୟ ଏହି ଆୟୋଜନ କରିଥିବା ଜଣାପଡ଼ିଛି ଏହି ତିନି ଦିନିଆ ଚଳଚ୍ଚିତ୍ ଉତ୍ସବ ଆସନ୍ତା ଫେବୃୟାରୀ ପହିଲାରୁ ଆରୟ ହେବ ମନ୍ତ୍ରଣାଳୟର ଅନୁଦାନ ଯୋଜନା ମାଧ୍ୟମରେ ଏହି ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି ଇଣ୍ଡୋ ପାକ୍ ଭାରତରେ ପାକିସ୍ତାନୀ ରାଷ୍ଟ୍ରଦୃତ ସୋହେଲ ମହମ୍ମୁଦ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କରେ ଉନ୍ନତି ଆଶିବା ପାଇଁ ଏକ ସାଧାରଣ ଆଧାର ଖୋକି ବାହାର କରିବା ପାଇଁ ଉଭୟ ଦେଶ ମଧ୍ୟରେ ନିରନ୍ତର କଥାବାର୍ତ୍ତା ପାଇଁ ପରାମର୍ଶ ଦେଇଛନ୍ତି ଗତକାଲି କୋଲକାତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଲା ବେଳେ ଶ୍ରୀ ମହମ୍ଗୁଦ କହିଛନ୍ତି ସାଧାରଣ ଆଧାର ଖୋଟ୍ଟି ବାହାର କରିବା ପାଇଁ ଏବଂ ଆପୋଷ ବୁଝାମଣା ସକାଶେ ଉଭୟ ଦେଶ ମଧ୍ୟରେ ବାରମ୍ଭାର କଥାବାର୍ତ୍ତାର ଆବଶ୍ୟକତା ରହିଛି ଭାରତୀୟ କୂଟନୀତିଜ୍ଞମାନଙ୍କର ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ପାକିସ୍ତାନରେ ହ୍ୟାକ୍ କରାଯିବା ଉଦ୍ୟମ ବିରୁଦ୍ଧରେ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ଦୃଢ଼ ପ୍ରତିବାଦ ପରେ ଶ୍ରୀ ମେହଞ୍ଖୁଦ୍ ଏଭଳି ମନ୍ତବ୍ୟ ଦେଇଛନ୍ତି ହେଲ୍ଥ ପୋଲିଓ ଦେଶରେ ପୋଲିଓ ଟୀକାର ଅଭାବା ଥିବା ଗଣମାଧ୍ୟମରେ ପ୍ରସାରିତ ଖବରକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡନ କରିଛି ମନ୍ତ୍ରଣାଳୟ ସ୍ୱଷ୍ଟ ଭାବେ କହିଛି ଯେ ପିଓଭି ଏବଂ ଆଇପିଭି ପୋଲିଓ ଟୀକାର ଅଭାବ ଭଳି ସ୍ଥିତି ଦେଶରେ ଆସିନାହିଁ ମନ୍ତ୍ରଣାଳୟ କହିଛି କ୍ରାତୀୟ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟାପ୍ତ ପରିମାଣର ଟୀକା ମହକ୍କୁଦ୍ ରହିଛି ତେବେ ଶିଶୁମାନଙ୍କୁ ନିରାପଦ ଏବଂ ଗୁଣାତ୍ମକ ଟୀକାକରଣ ପାଇଁ ମହକୁଦ୍ ଟୀକାଗୁଡ଼ିକର ସଠିକ୍ ପରୀକ୍ଷଣ କରାଯାଉଛି

ଡବ୍ୟୁଇଏଫ୍ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ କଣ୍ଠ କହିଛନ୍ତି ରୋବର୍ଟ୍ ବ୍ୟବସ୍ଥା ମଣିଷ କ୍ଜୀବନରେ ବ୍ୟାପକ ପରିବର୍ଭନ ଆଣିବ ଡାଭୋସ୍ଠାରେ ବିଶ୍ୱ ଅର୍ଥନୈତିକ ମଞ୍ଚରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କଣ୍ଠ କହିଛନ୍ତି ଏହାର ପ୍ରଭାବ ସଂକ୍ରାନ୍ତରେ ଅନେକ ନେତା ଉଦ୍ବେଗ ପ୍ରକାଶ କରିଥିଲେ ମଧ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ପାଇଁ ଏହି ଆହ୍ୱାନ ସମ୍ପୂର୍ଣ୍ଣ ଭିନ୍ନ ସେ କହିଛନ୍ତି କୁତ୍ରିମ ଗୁଇନ୍ଦା ବା ରୋବର୍ଟ୍ ଗୁଇନ୍ଦା ବ୍ୟବସ୍ଥା ପାଇଁ ଅନେକ ନିୟମ ପ୍ରଣୟନ କରାଗଲେ ଏହା ଏ କ୍ଷେତ୍ରରେ ଉଦ୍ଭାବନ ଓ ସମସ୍ତଙ୍କ ବ୍ୟବହାରର ଲକ୍ଷ୍ୟ ପ୍ରତି ବାଧା ସୃଷ୍ଟି କରିବ

ରିମୋଟ୍ ଦ୍ୱାରା ପରିଚାଳିତ ଏକ ଯାନ ସାହାଯ୍ୟରେ ନୌବାହିନୀଟିମ୍ ଗତକାଲି ଖଣି ଭିତରେ ଥିବା ପାଣିଭିତରୁ ସେହି ଶ୍ରମିକର ଗଳିତ ଶବକୁ ବାହାର କରିଛି